ତାଙ୍କ ସହ ନରଓ୍ପେ ପ୍ରଧାନମନ୍ତ୍ରୀ ଓ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଶ୍କୋନିଓ ଗୁଟେରେସ୍ ମଧ୍ୟ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ସରକାରୀ ପ୍ରତିନିଧି ବେସରକାରୀ କ୍ଷେତ୍ର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଅଶଗ୍ରହଣ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅଧିବେଶନରେ ବହୁରାଷ୍ଟ୍ରବାଦକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଦୃଢ଼ ନେତୃତ୍ୱ ମାଧ୍ୟମରେ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପାୟମାନ ବାହାର କରିବା ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟସୂଚୀକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଅଧିକରୁ ଅଧିକ ରାଷ୍ଟ୍ରର ଅଂଶଗ୍ରହଣ ଓ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟସଚୀ ପ୍ସ୍ତୁତ ଆଦି ଉପରେ ଆଲୋକପାତ କରାଯିବ

ରାଜନାଥ ସିଂହ ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜିଠାରୁ ଜାନ୍ଧୁ କାଶ୍ମୀର ଓ ଲଦାଖର ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ତାଙ୍କ ସହ ଏହି ଗସ୍ତରେ ଯିବେ ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିବେ ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଣ ଅଧିକାରୀ ଶ୍ରୀ ସିଂହଙ୍କ ସହ ଗସ୍ତ କରିବେ ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକ୍ତ ଏହା ପ୍ରଥମ ଗସ୍ତ ହେବ ଶ୍ରୀ ସିଂହ ଅଟଳ ସୁଡ଼ଙ୍ଗ ମଧ୍ୟ ପରିଦର୍ଶନ କରିବେ ପୂର୍ବରୁ ଏହାର ନାମ 'ରୋହତାଙ୍ଗ' ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି ଲେହ ମନାଲୀ ରାଜପଥରେ ହିମାଳୟର ପୂର୍ବ ପିର୍ପଞ୍ଜଲ୍ ପାର୍ବତ୍ୟମାଳାର ରୋହତାଙ୍ଗ୍ ଗିରି ସଂକଟ ତଳେ ଏହି ରାଜପଥ ସୁଡ଼ଙ୍ଗକୁ ନିର୍ମାଣ କରାଯାଉଛି

ଦେଶର ଏହା ଦୀର୍ଘତମ ସ୍ତଡ଼ଙ୍ଗ ହେବ

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଥିବା ମନାଲୀ ଲେହ ରାଜପଥକୁ ଭାରତୀୟ ସେନା ଲଦାଖର ସୀମାନ୍ତ ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଲାଗି ବ୍ୟବହାର କରିଥାଏ କୁଲଭ୍ଷଣ ଯାଦବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପାକିସ୍ତାନ ଭାରତର କୂଟନୈତିକ ଅଧିକାରୀମାନଙ୍କୁ କୁଲଭୂଷଣ ଯାଦବଙ୍କ ସହ ବିନା ବାଧାରେ ଏବଂ ନିସର୍ତ୍ତ ଭାବେ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେଇନାହିଁ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା ଏକ ବିବୃତିରେ କହିଛନ୍ତି ଯେ ଭାରତର ପ୍ରତିବାଦ ସତ୍ତ୍ୱେ ପାକିସ୍ତାନୀ ଅଧିକାରୀମାନେ ଶ୍ରୀ ଯାଦବଙ୍କ ଅତି ନିକଟରେ ଉପସ୍ଥିତ ଥିଲେ ସେ ଆହୁରି କହିଛନ୍ତି ଭାରତୀୟ ଅଧିକାରୀମାନଙ୍କ ସହ ଯାଦବଙ୍କ କଥାବାର୍ତ୍ତା ରେକର୍ଡ୍ ହେଉଥିବାର ନିକଟରେ ରହିଥିବା ଏକ କ୍ୟାମେରାରୁ ସ୍ୱଷ୍ଟ ଭାବେ ଜଣାପଡ଼ୁଥିଲା ଶ୍ରୀ ଯାଦବ ପ୍ରବଳ ଚାପର ବସବର୍ତ୍ତୀ ଥିବାର ଜଣାପଡ଼ୁଥିଲା ଏବଂ ଏ ସମ୍ପର୍କରେ ସେ ଭାରତୀୟ କ୍ରିଟନୈତିକ ଅଧିକାରୀମାନଙ୍କୁ ଇସାରାରେ ଜଣାଇଥିଲେ ଯାଦବଙ୍କ ସହିତ ଖୋଲା ଖୋଲି ଭାବେ କଥା ହେବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା ଏବଂ ତାଙ୍କୁ ଦିଆଯାଉଥିବା ଦଣ୍ଡ ବିରୁଦ୍ଧରେ ଆଇନ୍ର ଆଶ୍ରୟ ନେବା ପାଇଁ ଲିଖିତ ଭାବେ ଜଣାଇବା ପାଇଁ ମଧ୍ୟ ସୁଯୋଗ ମିଳିନଥିଲା

ଗତକାଲିର ଘଟଣା ଆଧାରରେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ନ୍ୟୁଦିଲ୍ଲୀ ସାଉଥ୍ ଚାଇନା ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଦକ୍ଷିଣ ଚୀନ୍ ସାଗର ବିଶ୍ୱବାସୀଙ୍କର ଏବଂ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତ ସବୂବେଳେ ଚାହେଁ ଗଣମାଧ୍ୟମର ଏ ସମ୍ପର୍କୀତ ଏକ ପଶୁର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମ୍ରଖପାତ୍ ଅନ୍ଦରାଗ ଶୀବାସ୍ତବା କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ଆଭିମ୍ରଖ୍ୟ ସ୍ୱଷ୍ଟ ଓ ସୁସହଂତ ସେ କହିଛନ୍ତି ଏହିସବୁ ଆନ୍ତର୍ଜାତିକ ଜଳମାର୍ଗ ଅଞ୍ଚଳରେ ଜାହାଜ ତଥା ବିମାନ ଚଳାଚଳ ଏବଂ ବିନା ବାଧାରେ ବାଣିଜ୍ୟ କାରବାରକୁ ନେଇ ଯେଉଁ ଆନ୍ତର୍ଜାତିକ ଆଇନ୍ ବ୍ୟବସ୍ଥା ରହିଛି ତାକୁ ପାଳନ କରିବା ଉପରେ ଭାରତ ଦୂଢ଼ ଭାବେ ବିଶ୍ୱାସ କରେ ବଳ ପ୍ୟୋଗ ବିନା ଶାନ୍ତିପୂର୍ଣ୍ଣ ତଥା ସମସ୍ତ ଆଇନ୍ଗତ ଓ କ୍ଟନୈତିକ ପ୍କ୍ୟା ଅନ୍ୟଯାୟୀ ସମସ୍ତ ମତପାର୍ଥକ୍ୟକୁ ଦୂର କରିବା ଉପରେ ଭାରତ ବିଶ୍ୱାସ କରେ ବୋଲି ସେ କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀଙ୍କର ପ୍ରଭୁ ଶ୍ରୀରାମଙ୍କ ଉପରେ ମନ୍ତବ୍ୟକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶ୍ରୀବାସ୍ତବା କହିଛନ୍ତି ଭାରତର ସମୃଦ୍ଧ ସଭ୍ୟତା ଓ ଐତିହ୍ୟକୁ ସମଗ୍ର ବିଶ୍ୱ ଜାଣିଛି ଏହାଛଡ଼ା ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସ୍ୱଷ୍ଟିକରଣ ଦେଇ ସାରିଛି ବୋଲି ସେ କହିଛନ୍ତି

ଏହି କମ୍ପାନୀ କାନାରା ବ୍ୟାଙ୍କ୍ରୁ ଗୃହ ନିର୍ମାଣ ପାଇଁ ରଣ ନେଇ ଏହି ଅର୍ଥକ୍ତ ଅନ୍ୟ ଉଦ୍ୟୋଗରେ ବିନିଯୋଗ କରିଥିବାର ଜଣାପଡ଼ିଛି

ଏକ ଟ୍ୱିଟ୍ କରି ସେ କହିଛନ୍ତି ଏହି ପ୍ରତିଷେଧକ ସକାରାତ୍ମକ ଫଳ ଦେବ ବୋଲି ସେ ଆଶା କରୁଛନ୍ତି ଏ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାଗୁଡ଼ିକରୁ ଏହା ନିରାପଦ ଥିବାର ଜଣାପଡ଼ି ଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ମଧ୍ୟ ଏହା ପ୍ରଥମ ଘଟଣା

ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଦିଲ୍ଲୀ ଏମସ୍ ସ୍ଥିତ ରାଜକୁମାରୀ ଅମୃତ କୌର ଓପିଡି ବ୍ଲକ୍କୁ ଉଦ୍ଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାମାରୀ ବିରୁଦ୍ଧରେ ବିଜୟଲାଭ କରିବା ଦିଗରେ ଆମେ ଅଗ୍ରସର ହେଉଛ୍ଟ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପୁରୀ କହିଛନ୍ତି ଏ ସଂକ୍ରାନ୍ତରେ ସରକାର ତିନୋଟି ଦେଶ ସହ କଥାବାର୍ତ୍ତା କରିଛନ୍ତି

ସେ କହିଛନ୍ତି ଆମେରିକାର ୟୁନାଇଟେଡ୍ ଏୟାର୍ ଲାଇନ୍ସ ସହ ମଧ୍ୟ ଏକ ରାଜିନାମା ହୋଇଛି